ଅମିତ ଶାହା ଏନ୍ଡିଏ ମିଟିଂ ଆସନ୍ତା ଗୁରୁବାର ଦିନ ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ଜାତୀୟ ଗଣତାନ୍ତ୍ରିକ ସାମୁଖ୍ୟ ଏନ୍ଡିଏର ପ୍ରମୁଖ ନେତାମାନେ ଆଜି ଏକ ନୈଶ ଭୋଜିରେ ଯୋଗ ଦେବେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ସମେତ ଏନ୍ଡିଏ ନେତାମାନେ ସାଧାରଣ ନିର୍ବାଚନରେ ସମ୍ଭାବ୍ୟ ଫଳାଫଳକୁ ନେଇ ରଣନୀତି ପ୍ରସ୍ତୁତି କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତିଶ କୁମାର ଶିବ ସେନା ମୁଖ୍ୟ ଉଦ୍ଧବ ଠାକରେ ଏବଂ ଲୋକ୍ ଜନଶକ୍ତି ପାର୍ଟିର ମୁଖ୍ୟ ରାମବିଳାଶ ପାଶଓ୍ୱାନ ପ୍ରମୁଖ ଏହି ବୈଠକରେ ଯୋଗ ଦେବାର ଆଶା କରାଯାଉଛି ଏହି ନୈଶ ଭୋଜି ବୈଠକ ପୂର୍ବରୁ ବିଜେପି ବରିଷ୍ଣ ନେତାମାନଙ୍କ ଦଳୀୟ ମୁଖ୍ୟାଳୟରେ ଏକ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାର କେନ୍ଦ୍ରରେ ପୁଣିଥରେ କ୍ଷମତାକୁ ଫେରିବା ନେଇ ଏକ୍ଜିଟ୍ ପୋଲ୍ର ପୂର୍ବାନୁମାନ ପରିପ୍ରେକ୍ଷୀରେ ଏହି ଦୁଇଟି ବୈଠକ ଅନୁଷ୍ଠିତ ହେଉଛି ଜେଆଣ୍ଡକେ କାଉଣ୍ଟିଂ ଜାନ୍ଗୁ ଓ କାଶ୍ମୀରର ଜାନ୍ଧୁ ଡିଭିଜନ୍ ଅନ୍ତର୍ଗତ ଉଧମପୁର ଓ ଜାମ୍ପୁ ଦୁଇଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଗଣନା ନିମନ୍ତେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ସେହିସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଗଣନା ପ୍ରକ୍ରିୟାକୁ ତଦାରଖ କରିବା ଲାଗି ସିସିଟିଭି ବ୍ୟବସ୍ଥା କରାଯାଇଛି

ଉଭୟ ନିର୍ବାଚନ ମଣ୍ଡଳୀରେ ନ୍ୟାସନାଲ୍ କନ୍ଫରେନ୍ନ ଦଳ କଂଗ୍ରେସ ପ୍ରାର୍ଥିଙ୍କୁ ସମର୍ଥନ ଜଣାଇଥିବା ବେଳେ ପିଡିପି ପକ୍ଷରୁ ଭୋଟ୍ ବିଭାଜନ ନ କରିବା ଉଦ୍ଦେଶ୍ୟରେ କୌଣସି ପ୍ରାର୍ଥୀ ଦିଆଯାଇ ନାହିଁ ଜାନ୍ଧୁ ଲୋକସଭା ନିର୍ବାଚନ ମଣ୍ଡଳୀ ଭୋଟ୍ ଗଣନା ପାଇଁ ଦୁଇଟି ଭୋଟ୍ ଗଣନା କେନ୍ଦ୍ର ସ୍ଥାପନ କରାଯାଇ ଥିବା ବେଳେ ଉଧମପୁର ଲୋକସଭା ଆସନ ପାଇଁ କାଠୁଆ ସ୍ଥିତ ସରକାରୀ ଡିଗ୍ରୀ କଲେଜ୍ରେ ଭୋଟ୍ ଗଣନାର ବ୍ୟବସ୍ଥା କରାଯାଇଛି ଅପୋଜିସନ୍ ଇସି ବିଭିନ୍ନ ବିରୋଧୀ ଦଳର ନେତା ଆଜି ନିର୍ବାଚନ କମିଶନ୍ଙ୍କୁ ଭେଟି ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଭିଭିପାଟ୍ ସହିତ ଇଭିଏମ୍ର ସଂଖ୍ୟାକୁ ମେଳ ଖୁଆଇବା ପ୍ରସଙ୍ଗ ଉହାପନ କରିବେ ଭୋଟ୍ ଗ୍ରହଣ କେନ୍ଦ୍ରରେ ଯଦି କୌଶସି ତ୍ରଟି ବିଚ୍ୟୁତି ପରିଲକ୍ଷିତ ହୋଇଥାଏ ତେବେ ସେହି ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ଭିଭିପାଟ୍ ଚିରୁକୁଟି ସହିତ ଇଭିଏମ୍ର ସଂଖ୍ୟାକୁ ମେଳ ଖୁଆଇବା ପାଇଁ ବିରୋଧୀ ଦଳ ନେତାମାନେ ଦାବି କରୁଛନ୍ତି

ପିଏମ୍ ଆଇଏଫ୍ଏସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଦ୍ୟତମ ଜ୍ଞାନକୌଶଳକୁ ଆଗ୍ରହ ସହକାରେ ଆପଣେଇବାକୁ ଯୁବ ବୈଦେଶିକ ସେବା ଅଧିକାରୀମାନଙ୍କୁ ଆହ୍ପାନ ଦେଇଛନ୍ତି

ପ୍ରଧାନମନ୍ତ୍ରୀ ଟ୍ୱିଟ୍ ଜରିଆରେ ଯୁବ ଅଧିକାରୀମାନଙ୍କୁ ନୂତନ ଜ୍ଞାନକୌଶଳ ଗ୍ରହଣ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ଆହ୍ପାନ ଦେଇଛନ୍ତି

ଗତକାଲି ନ୍ତଆଦିଲ୍ଲୀଠାରେ ଏକ ପୁସ୍ତକ ଉନ୍କୋଚନ ଉହବରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଦେଶର ପ୍ରଥମ ନିର୍ବାଚନ କମିଶନର ସୁକୁମାର ସେନ୍ଙ୍କଠାରୁ ଆରମ୍ଭ କରି ବର୍ତ୍ତମାନର ନିର୍ବାଚନ କମିଶନଙ୍କ ପର୍ଯ୍ୟନ୍ତ ଏହି ସଂସ୍ଥା ସୁନ୍ଦର ଭାବରେ କାର୍ଯ୍ୟ କରି ଆସୁଛି ଶ୍ରୀ ମୁଖାର୍ଚ୍ଚୀ କହିଛନ୍ତି ସମସ୍ତ ତିନି ଜଣଯାକ ଆୟୁକ୍ତ କାର୍ଯ୍ୟକାରିଣୀ ଦ୍ୱାରା ନିଯୁକ୍ତ ହୋଇଛନ୍ତି ଏବଂ ସେମାନେ ନିଜ ନିଜର କାର୍ଯ୍ୟକୁ ସଫଳତାର ସହ ତୁଲାଇ ପାରୁଛନ୍ତି ନିର୍ବାଚନ କମିଶନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ନରମ ମନୋଭାବ ପୋଷଣ କରୁଛନ୍ତି ଏବଂ ଏହି ସଂସ୍ଥାକୁ ପୂର୍ବ ଭଳି ସମ୍ମାନ ମିଳୁନାହିଁ କିମ୍ବା ଏହା ପ୍ରତି କାହାର ଆଉ ଭୟ ନାହିଁ ବୋଲି କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ କମିଶନଙ୍କ ଉପରେ ଅଭିଯୋଗ ପରେ ଶ୍ରୀ ମୁଖାର୍ଜୀ ଏଭଳି ମନ୍ତବ୍ୟ ଦେଇଛନ୍ତି ନିର୍ବାଚନ କମିଶନ୍ ବିଜେପି ପ୍ରତି କୋହଳ ମନୋଭାବ ପୋଷଣ କରୁଥିବା ବିରୋଧୀ ଦଳ ଅଭିଯୋଗ କରିଆସୁଛି

ଭିଭିଆଇପି ହେଲିକପୁର ଦୁର୍ନୀତି ମାମଲାରେ ଅଭିଯୁକ୍ତ ଗୌତମ ଖୈତାନ୍ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ହାଇକୋର୍ଟଙ୍କ ଏହି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଆୟକର ବିଭାଗର ହାତ ବାନ୍ଧି ଦେଇଥିବାରୁ କେନ୍ଦ୍ର ସରକାର କ୍ଷତିଗ୍ରସ୍ତ ହୋଇଛନ୍ତି ଏଠାରେ ସ୍କରଣ ଯୋଗ୍ୟ ଯେ ଗୌତମ ଖୈତାନଙ୍କ ବିରୁଦ୍ଧରେ କଳାଧନ ବୈଧ ମୋକଦ୍ଦମା ଚାଲିଛି

କଳାଧନ ବୈଧ ନିବାରଣ ଆଇନ୍ର ବିଭିନ୍ନ ବ୍ୟବସ୍ଥାର ବୈଧତାକୁ ଶ୍ରୀ ଖୈତାନ୍ ଚାଲେଞ୍ଜ କରିଛନ୍ତି ସୁଷମା ସ୍ୱରାଜ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ବିଶ୍କେକ୍ଠାରେ ଆକିଠାର୍ ଆରମ୍ଭ ହେଉଥିବା ସାଂଘାଇ ସହଯୋଗ ସଂଗଠନର ବୈଦେଶିକ ମନ୍ତ୍ରୀ ପରିଷଦ ବୈଠକରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ଆଜି କିର୍ଗିଜ୍ସ୍ଥାନ ଯାତା କରିବେ ସାଂଘାଇ ସହଯୋଗ ସଂଗଠନର ପୂର୍ଣ୍ଣ ସଦସ୍ୟ ରାଷ୍ଟ୍ର ଭାବେ ଭାରତ ଦ୍ୱିତୀୟ ଥର ପାଇଁ ବୈଦେଶିକ ମନ୍ତ୍ରୀ ପରିଷଦ ସିଏଫ୍ଏମ୍ର ବୈଠକରେ ସେ ଯୋଗ ଦେବେ

ଶ୍ରୀମତୀ ସ୍ୱରାଜ ଗତବର୍ଷ ଏପ୍ିଲ୍ରେ ଚୀନ୍ରେ ଅନୁଷ୍ଠିତ ସିଏଫ୍ଏମ୍ ବୈଠକରେ ମଧ୍ୟ ଯୋଗ ଦେଇଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି କିର୍ଗିକ୍ ଗଣରାଜ୍ୟ ନେତୃତ୍ୱରେ ଭାରତ ଗତବର୍ଷଠାର୍ ଏସ୍ସିଓର ବିଭିନ୍ନ ଆଲୋଚନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ଆସିଛି ବିଶ୍କେକ୍ ଗସ୍ତ କାଳରେ ଶ୍ରୀମତୀ ସ୍ୱରାଜ ସାଂଘାଇ ସହଯୋଗ ସଂଗଠନ ବୈଦେଶିକ ମନ୍ତ୍ରୀ ପରିଷଦ ବୈଠକରେ ଯୋଗଦେବା ସହ ଅନ୍ୟାନ୍ୟ ସଦସ୍ୟ ରାଷ୍ଟର ବୈଦେଶିକ ମନ୍ତ୍ରୀମାନଙ୍କର କିରଗିଜ୍ ସ୍ଥାନର ରାଷ୍ଟ୍ରପତିଙ୍କ ସହିତ ଅନୁଷ୍ଠିତ ହେବାକୁଥିବା ବୈଠକରେ ଯୋଗ ଦେବେ

ନୂଆଦିଲ୍ଲୀଠାରେ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ରାଜ୍ୟ ଅଧିକାରୀମାନେ ଆସାମ ପରିସ୍ଥିତି ସଫପର୍କରେ ଆଲୋଚନା କରିଥିଲେ

ରାଜ୍ୟର ସମସ୍ତ ନାଗରିକଙ୍କୁ ସୁରକ୍ଷା ଯୋଗାଇ ଦେବା ଲାଗି ସରକାର ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ସୋନୱାଲ କହିଚ୍ଛନ୍ତି

ଜଳସମ୍ପଦ ମନ୍ତ୍ରଣାଳୟର ଜଣେ ଅଧିକାରୀ ନୂଆଦିଲ୍ଲୀଠାରେ କହିଛନ୍ତି ଯେ ଜୁନ୍ ପହିଲାରୁ ଆରମ୍ଭ ହେଉଥିବା ମୌସୁମୀ ରତୁରେ ଚୀନ୍ ସତଲେଜ୍ ନଦୀର ଜଳ ସମ୍ପର୍କୀତ ତଥ୍ୟ ମଧ୍ୟ ପ୍ରଦାନ କରିବ ବ୍ରହ୍ମପୁତ୍ର ନଦୀ ଚୀନ୍ର ତୀବ୍ତରୁ ଉତ୍ପତ୍ତି ହୋଇ ଅରୁଣାଚଳ ପ୍ରଦେଶ ଓ ଆସାମ ପର୍ଯ୍ୟନ୍ତ ପ୍ରବାହିତ ହେବା ପରେ ଏହା ବାଙ୍ଗଲାଦେଶ ଦେଇ ବଙ୍ଗୋପସାଗରରେ ମିଶିଛି ସେହିପରି ସିନ୍ଧୁ ନଦୀର ଉପନଦୀ ସତ୍ଲେଜ୍ ମଧ୍ୟ ତୀବତ୍ରୁ ବାହାରି ଭାରତ ଦେଇ ପ୍ରବାହିତ ହେବା ପରେ ପାକିସ୍ତାନକୁ ପ୍ରବେଶ କରିଛି ଏହି ଦୁଇ ନଦୀର ତଳପଟେ ବନ୍ୟା ପରିଚାଳନା ପାଇଁ ଏହି ସବୁ ତଥ୍ୟର ବିଶେଷ ଆବଶ୍ୟକତା ରହିଛି